ଅନ୍ୟାନ୍ୟ ରୋଗ କ୍ଲକ୍ ହଟେଇ ଦିଆଯାଇଥିବାରୁ ବର୍ତ୍ତମାନ ଟିକାଦାନ ବ୍ୟବସ୍ଥା ସରଳ ହୋଇପାରିଛି ଆସନ୍ତାକାଲିଠାରୁ ଟିକା ନେବା ପାଇଁ ଲୋକମାନେ ପଞ୍ଜିକରଣ କରିପାରିବେ ଆମ ସମ୍ଭାଦଦାତା ଜଣାଇଛନ୍ତି ଅନ୍ଲାଇନ୍ରେ ପଞ୍ଜିକରଣ କରିଥିବା ବ୍ୟକ୍ତିମାନେ ପୁନର୍ବାର ପଞ୍ଜିକରଣ କରିବାର ଆବଶ୍ୟକତା ନାହିଁ ସେମାନେ ସରକାରୀ ଓ ବେସରକାରୀ କେନ୍ଦ୍ରଗୁଡ଼ିକରୁ ଟିକା ନେଇପାରିବେ

ସାରା ରାଜ୍ୟରେ କରୋନା ପରୀକ୍ଷାକୁ ତ୍ୱରାନ୍ୱିତ କରିବା ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାସ୍ତରୀୟ କୋଭିଡ୍ ସେକ୍ଟର କୋଭିଡ୍ ନାଇଷ୍ଟିନ୍ର ସଂକ୍ରମଣକୁ ନିୟନ୍ତ୍ରଣ କରିବାପାଇଁ ଜିଲ୍ଲାସ୍ତରୀୟ କାର୍ଯ୍ୟାନୁଷ୍ଠାନ ଯୋଜନା ପ୍ରସ୍ତୁତ କରିବାକୁ କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ପରାମର୍ଶ ଦେଇଛନ୍ତି ଏହି ଯୋଜନା ଅଧୀନରେ ରାଜ୍ୟଗୁଡ଼ିକୁ ଜରୁରୀକାଳୀନ କାର୍ଯ୍ୟାନୁଷ୍ଠାନ କେନ୍ଦ୍ର ସ୍ଥାପନ କରିବାପାଇଁ କୁହାଯାଇଛି

ଅଞ୍ଚଳ ଭିତ୍ତିରେ ମାମଲାଗୁଡ଼ିକୁ ମ୍ୟାପିଂ କରିବା ଓ କଣ୍ଟେନ୍ମେଣ୍ଟ ଜୋନ୍ ଗଠନ କରିବା ଆଦି ବିଷୟରେ ନିଷ୍ପଭି ନେବେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ରାଜ୍ୟର ମୁଖ୍ୟ ସଚିବମାନଙ୍କୁ ଲେଖିଥିବା ଚିଠିରେ କହିଛନ୍ତି କୋଭିଡ୍ ନିୟନ୍ତ୍ରଣ ପାଇଁ ସବୁ ପ୍ରକାର ପଦକ୍ଷେପ ନିଆଯିବା ଦିଗରେ ସେମାନେ ଯତ୍ନବାନ ହେବାର ଆବଶ୍ୟକତା ରହିଛି ନିର୍ବାଚିତ ପ୍ରତିନିଧି ସ୍ଥାନୀୟ ନେତା ଓ ବ୍ୟକ୍ତିବିଶେଷଙ୍କ ଜରିଆରେ ଲୋକମାନଙ୍କୁ ସଚେତନ କରିବାପାଇଁ ଏଦିଗରେ ମଧ୍ୟ ଏହି କେନ୍ଦ୍ରଗୁଡ଼ିକ ପଦକ୍ଷେପ ନେବେ ମୃତ୍ୟୁହାର ମାମଲାଗୁଡ଼ିକୁ ପରୀକ୍ଷା କରିବା ସ୍ଥାନୀୟ ଅଞ୍ଚଳଗୁଡ଼ିକୁ ଚିହ୍ନଟ କରିବା ଓ ଅଧିକ ମୃତ୍ୟୁବରଣ କରୁଥିବା ଡାକ୍ତରଖାନାଗୁଡ଼ିକୁ ଚିହ୍ନଟ କରି ମୃତ୍ୟୁସଂଖ୍ୟା ହ୍ରାସ କରିବା ଦିଗରେ ରାଜ୍ୟଗୁଡ଼ିକ ଧ୍ୟାନ ଦେବାର ଆବଶ୍ୟକତା ରହିଛି ଜୟଶଙ୍କର ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ତାଜିକ୍ସ୍ଥାନ ପ୍ରତିରକ୍ଷାମନ୍ତ୍ରୀ କର୍ଣ୍ଣେଲ୍ ସେରାଲି ମିର୍ଜୋଙ୍କ ସହ ବିଭିନ୍ନୁ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି ଗତକାଲି ଦୁସାନବେଠାରେ ହାର୍ଟ ଅଫ୍ ଏସିଆ ମନ୍ତ୍ରୀୟ କଥାବାର୍ତ୍ତା ଅବସରରେ ଉଭୟ ନେତାଙ୍କ ମଧ୍ୟରେ ସାକ୍ଷାତ ଆଲୋଚନା ହୋଇଥିଲା ଦୁଇଦେଶ ମଧ୍ୟରେ ପ୍ରତିରକ୍ଷା ଓ ନିରାପତ୍ତା ସହଯୋଗକୁ ଆହୁରି ବୃଦ୍ଧି କରିବା ପାଇଁ ମ୍ରଖ୍ୟତଃ ଭାବେ ଆଲୋଚନା ହୋଇଥିବା କଥା ଶ୍ରୀ ଜୟଶଙ୍କର ଟ୍ୱିଟ୍ କରି ଜଣାଇଛନ୍ତି ଆସାମଶାହା ଗାନ୍ଧୀ ଆସାମରେ ତୂତୀୟ ପର୍ଯ୍ୟାୟ ନିର୍ବାଚନ ସକାଶେ ବିଭିନ୍ନ ତାରକା ପ୍ରଚାରକମାନେ ନିର୍ବାଚନୀ ସଭା ଚଳେଇଛନ୍ତି ବରିଷ୍ଠ ବିଜେପି ନେତା ତଥା ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ବିଜ୍ନୀଠାରେ ଏକ ନିର୍ବାଚନୀ ସଭାରେ ଉଦ୍ବୋଧନ ଦେଇଛନ୍ତି ସେହିପରି କଂଗ୍ରେସ ନେତା ରାହୁଳ ଗାନ୍ଧୀ ଚାୟଗାଓଁଠାରେ ଏକ ନିର୍ବାଚନୀ ସଭାରେ ଯୋଗଦେଇ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିଛନ୍ତି ଡବ୍ଲି ଆସାମ ଇଲେକ୍ସନ ଆସାମ ଓ ପଶ୍ଚିମବଙ୍ଗରେ ଆସନ୍ତାକାଲି ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ଗ୍ରହଣ ସକାଶେ ସବୁ ପ୍ରସ୍ତୁତି ଶେଷ ହୋଇଛି ପ୍ରତ୍ୟେକ ଭୋଟ୍ ଗ୍ରହଣ କେନ୍ଦ୍ରରେ ଇଭିଏମ୍ ସହିତ ଭିଭିପାଟ ମେସିନ ବ୍ୟବହାର କରିବା ପାଇଁ ନିର୍ବାଚନ କମିଶନ ନିଷ୍ପଭି ନେଇଛନ୍ତି ଏହା ଦ୍ୱାରା ନିର୍ବାଚନ ପ୍ରକ୍ରିୟାରେ ସ୍ୱଚ୍ଛତା ଓ ବିଶ୍ୱସନୀୟତା ବୃଦ୍ଧି ପାଇବ

କୋଭିଡ ନାଇଷ୍ଟିନ୍ ପକ୍କିଟିଭ୍ ବ୍ୟକ୍ତିମାନେ ଡାକ ଯୋଗେ ଭୋଟ୍ ଦେଇପାରିବେ

ସବୁ ଭୋଟ୍ ଗ୍ରହଣ କେନ୍ଦ୍ରଗୁଡ଼ିକରେ ପିଇବା ପାଣି ଅପେକ୍ଷା କରିବା ପାଇଁ ଛାମୁଣ୍ଡିଆ ଓ ଶୌଚାଳୟ ଆଦିର ବ୍ୟବସ୍ଥା କରାଯାଇଛି ସବୁ ଭୋଟ୍ ଗ୍ରହଣ କେନ୍ଦ୍ରଗୁଡ଼ିକୁ ସାନିଟାଇଜ୍ କରାଯିବ ଭୋଟଦାତାମାନଙ୍କୁ ତାପମାତ୍ରା ଯାଞ୍ଚ କରାଯିବ ଏବଂ ସ୍ୱାସ୍ଥ୍ୟକର୍ମୀମାନଙ୍କର ତାପମାତ୍ରା ମଧ୍ୟ ଯାଞ୍ଚ କରାଯିବାକୁ ବାଧ୍ୟତାମୂଳକ କରାଯାଇଛି

ଅନ୍ୟପକ୍ଷରେ କେରଳ ଓ ପୁଡୁଚେରୀ ବିଧାନସଭା ପାଇଁ ମଧ୍ୟ ନିର୍ବାଚନ ପ୍ରଚାର କାର୍ଯ୍ୟ ସରଗରମ ହେଉଛି

ତାମିଲନାଡୁର କନ୍ୟାକୁମାରୀ ଲୋକସଭା ଆସନ ପାଇଁ ମଧ୍ୟ ଉପନିର୍ବାଚନ ସେହିଦିନ ହେବ

ରାଜ୍ୟରେ ଏକକ ପର୍ଯ୍ୟାୟ ଭୋଟ୍ ଗ୍ରହଣ ସକାଶେ ଆଉ ମାତ୍ର କେଇଦିନ ବାକି ଥିବାବେଳେ ନିର୍ବାଚନ କମିଶନ ପକ୍ଷରୁ ଜୋରସୋର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ରାଫେଲ୍ ଚତୁର୍ଥ ଦଫାରେ ତିନୋଟି ରାଫେଲ ଲଢ଼ୁଆ ବିମାନ ଆଜି ସନ୍ଧ୍ୟାରେ ଫ୍ରାନ୍ନରୁ ଆସି ଗୁଜରାଟରେ ପହଞ୍ଚବ

ଓମାନ ଉପସାଗରରେ ଇନ୍ଧନ ଭରାଯିବ

କେନ୍ଦ୍ର ଓ ରାଜ୍ୟସରକାରମାନେ ତଥା ବିମାନ ଚଳାଚଳ ସଂସ୍ଥାଗୁଡ଼ିକ ପକ୍ଷରୁ ଏହି ଯୋଜନା ପାଇଁ ଆର୍ଥିକ ପ୍ରୋହାହନ ଯୋଗାଇ ଦିଆଯାଇଥାଏ ବିମାନ ଅପହଞ୍ଚ ଓ ବିମାନ ଚଳାଚଳରୁ ବଞ୍ଚତ ସ୍ଥାନଗୁଡ଼ିକୁ ଶସ୍ତାରେ ବିମାନ ସେବା ଯୋଗାଇଦେବା ଏହି ଯୋଜନାର ଲକ୍ଷ୍ୟ

ଗୋରଖପୁର ଲକ୍ଷ୍ନୌ କୁର୍ଷ୍ଣୁଲ ବାଙ୍ଗାଲୋର କୁର୍ଷ୍ଣୁଲ୍ ବିଶାଖାପାଟଣା କୁର୍ଣ୍ଣୁଲ୍ ଚେନ୍ନାଇ ଆଗ୍ରା ବାଙ୍ଗାଲୋର ଆଗ୍ରା ଭୋପାଳ ଓ ପ୍ରୟାଗରାଜ ଭୁବନେଶ୍ୱର ମଧ୍ୟରେ ଗତ ରବିବାରଠାରୁ ବିମାନ ଚଳାଚଳ ଆରମ୍ଭ ହୋଇଛି

ଚେନ୍ନାଇରେ ମଧ୍ୟ ଆକାଶ ଆଂଶିକ ମେଘୁଆ ରହିଛି